ମନ୍ତ୍ରଶାଳୟ କହିଛି ସରକାର ହସ୍ୱିଟାଲ୍ଗୁଡ଼ିକର ମୌଳିକ ଢାଞ୍ଚାରେ ଉନ୍ନତି ଆଶିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଓ ସଂକ୍ରମିତମାନଙ୍କର ଚିକିତ୍ସା ପାଇଁ ସମସ୍ତ ସୁବିଧା କରାଯାଉଛି ହସ୍କିଟାଲ୍ଗୁଡ଼ିକର ପ୍ରସ୍ତୁତି ମଧ୍ୟରେ ଅକ୍ଟିଜେନ୍ ଯୋଗାଣ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ପ୍ରଭୃତି ଅନ୍ତର୍ଭୁକ୍ତ

ଠିକ୍ ସମୟରେ ସଂକ୍ରମିତମାନଙ୍କୁ ଚିହ୍ନଟ କରି ସେମାନଙ୍କର ଚିକିତ୍ସା କରାଯିବା ଦ୍ୱାରା ଆରୋଗ୍ୟମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଜାତୀୟ ଓ ରାଜ୍ୟସ୍ତରରେ ସମନ୍ଧିତ ଉଦ୍ୟମ ଯୋଗୁଁ ସକାରାତ୍ମକ ଫଳ ଦେଖିବାକୁ ମିଳୁଛି ଓ ଚିକିହିତ ହେଉଥିବା ଲୋକମାନଙ୍କ ତ୍ରଳନାରେ ଆରୋଗ୍ୟ ଲାଭ କର୍ରଥିବା ଲୋକମାନଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇଛି

ଆଇସିଏମ୍ଆର୍ ଉଭୟ ସରକାରୀ ଓ ବେସରକାରୀ ପରୀକ୍ଷାଗାରଗୁଡ଼ିକୁ ନମୁନା ପରୀକ୍ଷା ପାଇଁ ଅନୁମତି ପ୍ରଦାନ କରୁଛି

ଇଣ୍ଡିଆ ଚୀନ୍ ଡିସ୍ଏନ୍ଗେକ୍ମେଣ୍ଟ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍ ଡୋଭାଲ୍ ଚୀନ୍ ବୈଦେଶିକ ମନ୍ତ୍ରୀ ୟାଙ୍ଗ୍ ୟିଙ୍କ ସହ ଗତ ରବିବାର ଦିନ ସନ୍ଧ୍ୟାରେ କଥାବାର୍ତ୍ତା କରିବା ପରେ ଭାରତ ଓ ଚୀନ୍ ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେହି କଥାବାର୍ତ୍ତାରେ ପୂର୍ବ ଲଦାଖରୁ ସୈନ୍ୟ ଅପସାରଣ ଓ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଉତ୍ତେଜନା ହ୍ରାସ ପାଇଁ ସହମତି ସୃଷ୍ଟି ହୋଇଥିଲା ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତ ଚୀନ୍ ସୀମାରେ ଶାନ୍ତି ଓ ସ୍ଥିରତା ବକାୟ ରଖିବା ଲାଗି ଦୁଇ ଦେଶର ନେତାମାନଙ୍କ ମଧ୍ୟରେ ହୋଇଥିବା ସହମତିକୁ ଭିତ୍ତି କରି ଉଭୟ ପକ୍ଷ ଅଗ୍ରସର ହେବା ଉଚିତ୍ ବୋଲି ଦୁଇ ଦେଶର ପ୍ରତିନିଧି ଦୃୟ ଏକମତ ହୋଇଥିଲେ ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କରେ ଉନ୍ନତି ଘଟିପାରିବ ମତପାର୍ଥକ୍ୟ ଯେପରି ବିବାଦର ରୂପ ନ ନିଏ ସେ ଦିଗରେ ଉଭୟ ପକ୍ଷ ଯତ୍ବାନ ହେବାକୁ ମଧ୍ୟ ସେମାନେ ଏକମତ ହୋଇଥିଲେ ଏଥିପାଇଁ ଯେତେ ଶୀଘ୍ର ସମ୍ଭବ ପ୍ରକୃତ ନିୟନ୍ତ୍ରଣ ରେଖା ଅଞ୍ଚଳରୁ ସୈନ୍ୟ ଅପସାରଣ ଓ ଉତ୍ତେଜନା ହ୍ରାସ କାର୍ଯ୍ୟ ସମ୍ପର୍ଣ୍ଣ କରିବାକୁ ସେମାନେ ସହମତିରେ ଉପନୀତ ହୋଇଥିଲେ ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖାକୁ ସମ୍ମାନ କରିବାକୁ ହେବ ଓ ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ଆଣିବା ଲାଗି ଏକତରଫା ନିଷ୍କଭି ନେବାରୁ ନିବୃତ ରହିବାକୁ ହେବ ବୋଲି ଦୁଇ ଦେଶର ପ୍ରତିନିଧି ଦ୍ୱୟ ଏକମତ ହୋଇଥିଲେ ଏହାଦ୍ୱାରା ଭବିଷ୍ୟତରେ କୌଣସି ଅଘଟଣ ଘଟିବ ନାହିଁ ଓ ସୀମା ଅଞ୍ଚଳର ଶାନ୍ତି ଓ ସ୍ଥିରତା ବଜାୟ ରହିବ

ପଡ଼ିରହିଥିବା ମୌଳିକ ଢାଞ୍ଚା ପ୍ରକଚ୍ଚର କାର୍ଯ୍ୟ ଉପରେ ଏଥିରେ ଆଲୋଚନା କରାଯାଇଛି ରେଳମନ୍ତ୍ରୀ ପୀୟଷ ଗୋଏଲ୍ ପରିବେଶ ମନ୍ତ୍ରୀ ପ୍ରକାଶ ଜାବଡେକର ଓ ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟମନ୍ତ୍ରୀ ଭିକେ ସିଂହ ଏଥିରେ ଅଂଶଗ୍ରହଣ କରିଥିଲେ

କାତୀୟ ରାଜପଥଗ୍ରଡ଼ିକର୍ ସମସ୍ତ ଲେବଲ୍ କ୍ରସିଂ ଗୁଡ଼ିକୁ ହଟାଇବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି ସେଗ୍ରଡ଼ିକ ଦୂର୍ଘଟଣାର ଅନ୍ୟତମ କାରଣ ବୋଲି ବୈଠକରେ ମତ ପ୍ରକାଶ ପାଇଛି ଏହି ଅବସରରେ ଶ୍ରୀ ଗଡ଼କରୀ ବାକିଆ କାର୍ଯ୍ୟଗୁଡ଼ିକର ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ କହିଛନ୍ତି ନଥିପତ୍ର କାର୍ଯ୍ୟରେ ଅଧିକ ସମୟ ବ୍ୟୟ କରିବା ଅପେକ୍ଷା ଏକାଠି ବସି ଆଲୋଚନା ମାଧ୍ୟମରେ ନିଷ୍ପଭିରେ ଉପନୀତ ହେବା ସବୁଠୁ ଶ୍ରେୟସ୍କର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀଗୁଡ଼ିକୁ ଠିକ୍ ଭାବେ ପାଳନ କରିବା ପାଇଁ ଜଙ୍ଗଲ ବିଭାଗ ଅଫିସରମାନଙ୍କୁ ନିର୍ଦ୍ଦେଶ ଦେବା ସକାଶେ ବୈଠକରେ ଶ୍ରୀ ଜାବଡେକରଙ୍କୁ ଅନୁରୋଧ କରାଯାଇଥିଲା ଝାଡ଼ଖଣ୍ଡ ମହାରାଷ୍ଟ୍ ଓ ଅର୍ଣାଚଳ ପ୍ରଦେଶ ଭଳି ଜଙ୍ଗଲ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକ ଉପରେ ସ୍ୱତନ୍ତ୍ର ଉଚ୍ଚକ୍ଷମତା ସମ୍ପନ୍ତ କମିଟିଗୁଡ଼ିକର ଗଠନ ଲାଗି ଆଲୋଚନା ହୋଇଛି ଏହାଦ୍ୱାରା ମୌଳିକ ଢାଞ୍ଚା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ଥିବା ପ୍ରତିବନ୍ଧକଗୁଡ଼ିକୁ ହଟାଯାଇ ପାରିବ ଜେକେ ଇନ୍ଫିଲ୍ଟ୍ରେସନ୍ ଜାନ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ଉପରାଜ୍ୟପାଳ ଜେନେରାଲ୍ ବିଏସ୍ ରାଜୁ କହିଛନ୍ତି ପାକିସ୍ତାନ ଭାରତ ମଧ୍ୟକୁ ଅନୁପ୍ରବେଶ କରାଇବା ପାଇଁ ଷଡ଼ଯନ୍ତ୍ର ଚଳାଇଛି

ତେବେ ସେ କହିଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦେବାକୁ ଭାରତୀୟ ଯବାନମାନେ ପ୍ରସ୍ତୁତ ରହିଛନ୍ତି ଲେପୂନାଷ୍ଟ ଜେନେରାଲ୍ କହିଛନ୍ତି ସେହି ଅନୁପ୍ରବେଶକାରୀମାନଙ୍କ ଜରିଆରେ ପାକିସ୍ତାନ ହିଂସାତ୍ମକ କାର୍ଯ୍ୟ କରାଇବାକୁ ଷଡ଼ଯନ୍ତ୍ର ଚଳାଇଛି ଓ ଏହାଦ୍ୱାରା ଜାନ୍ପୁ କାଶ୍ମୀରର ଶାନ୍ତି ଭଙ୍ଗ କରିବାକୁ ପ୍ରଚେଷ୍ଟା କରିଆସୁଛି ସେ କହିଛନ୍ତି ଯେତେବେଳେ କାଶ୍ମୀର ଉପତ୍ୟକାରେ ଶାନ୍ତି ସ୍ଥାପନ ହୁଏ ସେତେବେଳେ ପାକିସ୍ତାନ ଏହାକୁ ବରଦାସ୍ତ କରିପାରେ ନାହିଁ ପାକିସ୍ତାନର ଏହି କାର୍ଯ୍ୟକଳାପ ବିଷୟରେ ସମସ୍ତଙ୍କୁ ସତର୍କ ରହିବାକୁ ହେବ ସେ ପୁଣି କହିଛନ୍ତି ସନ୍ତାସବାଦୀମାନଙ୍କ ଦ୍ୱାରା ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ କରିବା ପଛରେ ଦୃଷ୍ଟି ଆକର୍ଷଣ କରିବା ଏକ ମୁଖ୍ୟକାରଣ ରହିଛି ଓ ଏହା ମାଧ୍ୟମରେ ଅପପ୍ରଚାରକୁ ଇନ୍ଧନ ମିଳିଥାଏ ଲେପୂନାଣ୍ଟ ଜେନେରାଲ୍ କହିଛନ୍ତି ନିରାପତ୍ତା ବାହିନୀ ଯବାନମାନେ ଯଥେଷ୍ଟ ସଂଯମ ଅବଲମ୍ବନ କରିଥାନ୍ତି ଓ ସର୍ବଦା ସନ୍ତାସବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଥାନ୍ତି ଏନ୍ଆଇଏ ଆରେଷ୍ଟ ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ପୁଲୱାମା ସନ୍ତ୍ରାସବାଦୀ ଆକ୍ରମଣ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ୍ କରିଛି ସେହି ଅଭିଯୁକ୍ତ ଜଣକ ସନ୍ତାସବାଦୀମାନଙ୍କୁ ସାହାଯ୍ୟ ଓ ସମର୍ଥନ କରିଥିଲା ଏବଂ ଜିନିଷପତ୍ର ଯୋଗାଉଥିଲା ପୁଲୱାମା ଆକ୍ରମଣରେ ଜେିସେ ମହମ୍ମଦ୍ ସନ୍ତାସବାଦୀ ଗୋଷ୍ଠୀ ସମ୍ପୃକ୍ତ ଥିଲା ଏହି ମାମଲାରେ ଏନ୍ଆଇଏ ଦ୍ୱାରା ଏହା ହେଉଛି ସପ୍ତମ ଗିରଫ୍

ରାଜନାଥ ରିଭ୍ୟୁ ମିଟିଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୀମା ସଡ଼କ ସଂଗଠନର ପ୍ରକଳ୍ପଗୁଡ଼ିକୁ ଆଜି ସମୀକ୍ଷା କରିଛନ୍ତି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ସୀମା ସଡ଼କ ସଂଗଠନ ମହାନିର୍ଦ୍ଦେଶକ ଲେପୁନାଣ୍ଟ ଜେନେରାଲ୍ ହରପାଲ ସିଂହ ଓ ବହୁ ବରିଷ୍ଠ ଅଫିସର ଉପସ୍ଥିତ ଥିଲେ ସୀମା ଅଞ୍ଚଳର ମୌଳିକ ଢାଞ୍ଚାରେ ଉନ୍ନତି ଆଣିବା ପାଇଁ ହାତକୁ ନିଆଯାଇଥିବା କାର୍ଯ୍ୟଗୁଡ଼ିକ ବିଷୟରେ ମହାନିର୍ଦ୍ଦେଶକ ଶ୍ରୀ ସିଂହ ବିବରଣୀ ଉପସ୍ଥାପନ କରିଥିଲେ ସୀମା ସଡ଼କ ସଂଗଠନ ଦେଶର ସୀମା ଅଞ୍ଚଳର ସଡ଼କର ବିକାଶ ଓ ରକ୍ଷଣବେକ୍ଷଣ କାର୍ଯ୍ୟ କରିଥାଏ

ମନ୍ତ୍ରୀ କହିଛନ୍ତି ସେହି ବତୀଘରଗୁଡ଼ିକର ଚତୁପାର୍ଶ୍ୱରେ ପର୍ଯ୍ୟଟକମାନଙ୍କୁ ଆକୁଷ୍ଟ କରିବା ଭଳି କାର୍ଯ୍ୟମାନ କରାଯିବ ଯାହାଦ୍ୱାରା ବତୀଘରଗୁଡ଼ିକର ଐତିହ୍ୟ ବିଷୟରେ ପର୍ଯ୍ୟଟକମାନେ ଅବଗତ ହୋଇପାରିବେ